ଏଥିସହ ସେ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

ବରିଷ ଅଧିକାରୀଙ୍କ ସହ ଏ ସମ୍ପର୍କରେ ମଧ୍ଧ ଆଲୋଚନା ହୋଇଛି

ମୟୂରଭଞ୍ଞ ଫୁଲବାଣୀ ସୁନ୍ଦରଗଡ଼ ବରଗଡ଼ ରାୟଗଡ଼ା ଆର୍ଟିଓରେ ଆସନ୍ତାକାଲିଠାରୁ ନୂଆ ଡିଏଲ୍ ପାଇଁ ଆବେଦନ ଗ୍ରହଣ କରାଯିବ